ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ଏଣିକି ଜଙ୍ଗଲ ଅଅଳରେ ବସବାସ କରୁଥିବା ଜନକାତି ଓ ଅନ୍ୟାନ୍ୟ ବନବାସୀ କାଠକୁ ଛାଡ଼ି ଅନ୍ୟାନ୍ୟ ଲଘୁ ବନକାତ ଦୂବ୍ୟ ସଂଗ୍ରହ ସହ ତତସଂକ୍ରାନ୍ତ କାର୍ଯ୍ୟ କରିପାରିବେ

ଏହି ଦୁଇ ଜଣଯାକ ଭୁବନେଶ୍ୱରର ଅଧିବାସୀ ହୋଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ଉଭୟଙ୍କ ଖୁବ୍ ଶୀଘ୍ର ହସିଟାଲର୍ ଡିସଚାର୍ଜ କରାଯିବ ବୋଲି ସରକାରୀ ସୂତ୍ରରୁ ଜଶାପଡ଼ିଛି

ଏ ନେଇ ପୂର୍ବରୁ କାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମାକୁ ବଦଳାଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଏହି ପରିବର୍ଭିତ ବିଙ୍କପ୍ତି ପ୍ରକାଶ ପାଇଛି

ତେବେ ରାଜ୍ୟ ସରକାର ଚାହିଲେ ଆବେଦନକାରୀଙ୍କ ଅଭିଯୋଗକୁ ବିଚାରକୁ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି